ଏଥି ଲାଗି ରାଜ୍ୟ ସରକାର ବଜେଟ୍ରେ ବ୍ୟବସ୍କୁ

ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ଅଶିତ୍ ତ୍ରିପାଠୀ ମଧ ଏହି ବୈଠକରେ ଯୋଗ ଦେବେ

ଆଗକୁ ମଧ୍ଧ ମାଓ ଦମନ ନୀତି ଆହୁରି ଦୃଢଭାବେ କାର୍ଯ୍ୟକାରୀ କରାଯିବ

ସ୍ଥିତ ବୀରସ୍ବରେନ୍ଦ ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ହଷ୍ଟେଲ୍ରେ ହୋଇଥିବା ର୍ୟାଗିଙ୍ଗ୍ ଅଭିଯୋଗ ଘଟଶାର ତଦନ୍ତ କରିବା ଲାଗି ବୈଷୟିକ ଶିକ୍ଷା ମନ୍ତୀ ପ୍ରେମାନନ ନାୟକ ନିର୍ଦ୍ଦେଶ ଦେଇଛନ୍ତି